କହିଲେ ଘରେ ରହି ସାମାଜିକ ଦୂରତ୍ ପାଳନ ହିଁ ହେବ ସେମାନଙ୍କ ପାଇଁ ଉପଯୁକ୍ତ ସମ୍ମାନ ପ୍ରଦର୍ଶନ

ଏହି ସମୟରେ ମୁଖ୍ୟମନ୍ତୀଙ୍କ ରିଲିଫ୍ ପାଶ୍ବିକୁ ଅକୁଶ୍ ଚିଉରେ ଦାନ କରିବାକୁ ସେ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି

ଯଦି କୌଣସି ଦୋକାନ ବା ବଜାର ଏହି ନିୟମର ଉଲ୍ଲଂଘନ କରିବେ ତେବେ ଏହାକୁ ସିଲ କରାଯିବ ବୋଲିକୁହାଯାଇଛି ଏନେଇ ସମସେ ସହଯୋଗ କରିବାକୁ ଅନୁରୋଧ କରାଯାଇଛି

କରାଯାଉଛି

ଏଠାରେ କୌଣସି ଲୋକଙ୍କୁ ବାହାରକୁ ବାହାରିବା ବା ଭିତରକୁ ଯିବାକୁ ସମ୍ମର୍ର୍ର୍ର୍ର୍ର୍ର୍ର ନିଷେଧ କରାଯାଇଛି ସିଲ୍ କରାଯାଇଥିବା ସ୍ତାନ ଗୁଡ଼ିକରେ ଅତ୍ୟାବଶ୍ୟକ ସାମଗ୍ରୀ ପହଞାଇବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଛି